ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲ୍କିଲ୍ଲାରେ ସୁଭାଷଚନ୍ଦ୍ର ବୋଷ ସଂଗ୍ରହାଳୟକୁ ଉଦ୍ଘାଟନ କରିବେ

ପିଏମ୍ ମରିସସ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜୁଗନଥ୍ ଉଭୟ ଦେଶ ମଧ୍ୟରେ ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ରାଜିନାମା ଚ ଡ଼ାନ୍ତ କରିବା ସମେତ ଦ୍ୱିପାକ୍ଷିକ ବାଣିଜ୍ୟ ଏବଂ ପୁଞ୍ଜିନିବେଶ ବୃଦ୍ଧିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଉଦ୍ଘାଟିତ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଶ୍ରୀ କ୍ରୁଗନାଥ ମୁଖ୍ୟ ଅତିଥି ଏବଂ ପ୍ରମୁଖ ବକ୍ତା ଭାବେ ଯୋଗ ଦେଇଥିଲେ ଏହି ଅବସରରେ ଉଭୟ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଏକ ବିବୃଭିରେ କୁହାଯାଇଛି ଉଭୟ ପ୍ରଧାନମନ୍ତ୍ରୀ ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ଉପରେ ସମୀକ୍ଷା କରିବା ସହ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ୍ କରିବା ଦିଗରେ ଆଲୋଚନା କରିଥିଲେ ଶ୍ରୀ ମୋଦି ଓ ଶ୍ରୀ ଜଗୁନଥ୍ ବର୍ତ୍ତମାନ କାର୍ଯ୍ୟକାରୀ ହେଉଥିବା ଦ୍ୱିପାକ୍ଷିକ ବିକାଶ ମୂଳକ ସହଯୋଗ ପ୍ରକଳ୍ପଗୁଡ଼ିକ ଉପରେ ଆଲୋଚନା କରିଛନ୍ତି ଏହି ଆଲୋଚନା କାଳରେ ସ୍ୱାସ୍ଥ୍ୟ ବିପର୍ଯ୍ୟୟ ପରିଚାଳନା ଏବଂ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ପ୍ରକଳ୍ପକୁ ନେଇ ନୂତନ ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ଉଭୟ ନେତା ନୀଳ ଅର୍ଥନୀତି କ୍ଷେତ୍ରରେ ଅଧିକ ସହଯୋଗ ଉପରେ ମଧ୍ୟ କଥାବାର୍ତ୍ତା କରିଥିଲେ ନୀଳ ଅର୍ଥନୀତି ହେଉଛି ଅର୍ଥନୈତିକ ଅଭିବୃଦ୍ଧି ପାଇଁ ସାମୁଦ୍ରିକ ସମ୍ପଦର ଦୀର୍ଘ ସ୍ଥାୟୀ ବିନିଯୋଗ ଜୀବିକା ଏବଂ ନିଯୁକ୍ତି କ୍ଷେତ୍ରରେ ଉନ୍ନତି ତଥା ସୁସ୍ଥ ସାମୁଦ୍ରିକ ପରିବେଶ ସୃଷ୍ଟି ଉଭୟ ପ୍ରଧାନମନ୍ତ୍ରୀ ଆଫ୍ରିକାରେ ମିଳିତ ଭାବେ କାର୍ଯ୍ୟ କରିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି ପୂର୍ବରୁ ପ୍ରବାସୀ ଭାରତୀୟ ଦିବସକୁ ଉଦ୍ଘାଟନ କରି ଶୀ ମୋଦି କହିଥିଲେ ଷ୍ଟାର୍ଟଅପ୍ ଷ୍ଟାଣ୍ଡଅପ୍ ଓ ପ୍ରତିରକ୍ଷା ଉତ୍ପାଦନରେ ପ୍ରବାସୀ ଭାରତୀୟମାନେ ମହତ୍ୱପୂର୍ଣ୍ଣ ଭୂମିକା ନେବା ସହ ଭାରତର ବିକାଶ ପାଇଁ କାର୍ଯ୍ୟ କରିପାରିବେ ପ୍ରବାସୀ ଭାରତୀୟମାନେ ସେମାନଙ୍କ ପୂର୍ବପୁରୁଷମାନଙ୍କ ବାସସ୍ଥାନର ବିକାଶ ପାଇଁ କାର୍ଯ୍ୟ କରିବାକୁ ଶ୍ରୀ ମୋଦି ଆହ୍ପାନ ଜଣାଇଛନ୍ତି ସେ କହିଛନ୍ତି ପ୍ରବାସୀ ଭାରତୀୟମାନଙ୍କ ସୁବିଧା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ଆଗକୁ ମଧ୍ୟ ଗହଣ କରିବେ ସେ କହିଛନ୍ତି ସରକାର ପ୍ରବାସୀ ଭାରତୀୟମାନଙ୍କୁ ସବୁ କ୍ଷେତ୍ରରେ ସହାୟତା ପ୍ରଦାନ କରିବେ ସରକାର ପ୍ରବାସୀ ତୀର୍ଥ ଦର୍ଶନ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି ବୋଲି ଶ୍ରୀ ମୋଦି ସ୍ୱଚନା ଦେଇଛନ୍ତି ଚଳିତ ବର୍ଷର ପ୍ରବାସୀ ଭାରତୀୟ ଦିବସର ବିଷୟ ବସ୍ତୁ ହେଉଛି 'ନ୍ତନ ଭାରତ ଗଠନରେ ପ୍ରବାସୀ ଭାରତୀୟଙ୍କ ଭୂମିକା' ଶ୍ରୀ ଜୁଗନାଥ୍ ଆକି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭୋଟିବେ ପ୍ରେସିଡେଣ୍ଟ ପିବିଡି ରାଷ୍ଟପତି ରାମନାଥ କୋବିନ୍ଦଙ୍କ ଉଦ୍ଯାପନୀ ଉଦ୍ବୋଧନ ସହ ଆଜି ସନ୍ଧ୍ୟାରେ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସ ସମାପନ ହେବ

ପାଞ୍ଚ ହଜାରରୁ ଅଧିକ ପ୍ରବାସୀ ଭାରତୀୟ ଏହି ସମ୍ମିଳନୀରେ ଅଂଶଗ୍ରହଣ କରୁଛନ୍ତି ଆଜି ହେଉଛି ପ୍ରବାସୀ ଭାରତୀୟ ଦିବସର ଅନ୍ତିମ ଦିନ ଗତ ସୋମବାର ଦିନ ଯୁବ ପ୍ରବାସୀ ଭାରତୀୟ ଦିବସ ଏବଂ ଉତ୍ତରପ୍ରଦେଶ ପ୍ରବାସୀ ଭାରତୀୟ ଦିବସ ପାଳନ ସହିତ ଏହି ସମ୍ମିଳନୀ ଆରମ୍ଭ ହୋଇଥିବା ବେଳେ ଦ୍ୱିତୀୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ ଦେଶର ସାଂସ୍କୃତିକ ତଥା ଆଧ୍ୟାତ୍ମିକ ରାଜଧାନୀ ବାରାଣାସୀଠାରେ ପ୍ରଥମ କରି ଏହି ତିନି ଦିନିଆ ସମ୍ମିଳନୀ ଆୟୋକିତ ହୋଇଛି

ସମ୍ମିଳନୀ ସମାପ୍ତ ହେବା ପରେ ଏଥିରେ ଅଂଶଗ୍ରହଣକାରୀମାନେ ଆସନ୍ତାକାଲି ପ୍ରୟାଗରାଜ ଗସ୍ତ କରି କ୍ୟୁମେଳା ପରିଦର୍ଶନ କରିବେ

କୁମ୍ଭମେଳା ପ୍ରବାସୀ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସର ଅତିଥିମାନଙ୍କୁ ସ୍ୱାଗତ କରିବା ପାଇଁ ପ୍ରୟାଗରାଜ କୁୟମେଳାରେ ସମସ୍ତ ପ୍ରସ୍ତୁତି କରାଯାଇଛି ତିନିଦିନିଆ ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ଭାଗ ନେଇଥିବା ଅତିଥିମାନେ ଗୁରୁବାର କ୍ରୁମେଳା ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେମାନେ ବସ୍ ଯୋଗେ ପ୍ରୟାଗରାଜରେ ପହଞ୍ଚିବେ ଆରାଇଲ୍ ଅଞ୍ଚଳରେ ଥିବା ତମ୍ଭୁ ନଗରୀରେ ସେମାନଙ୍କ ରହଣୀ ପାଇଁ ମେଳା କର୍ତ୍ତ୍ୱପକ୍ଷ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ସେମାନଙ୍କର ଏହି ଗସ୍ତ ପାଇଁ ସଙ୍ଗମରେ ସ୍ୱାନ ଏବଂ ଅକ୍ଷୟବଟ ଆଡ଼କୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି

ବାଲ୍ ଶକ୍ତି ପୁରସ୍କାର ଓ ବାଲ୍ କଲ୍ୟାଣ ପୁରସ୍କାର ଏହିପରି ଦୁଇଟି ବିଭାଗରେ ଏହି ପୁରସ୍କାର ପ୍ରଦାନ କରାଯାଇଛି

ମାଧବ ଲାଭାକାରେ ଐହା ଦିକ୍ଷ୍ସିତ୍ ସିବାଙ୍ଗୀ ପାଠକ ନିଶାନ୍ତ ଧାନ୍କର ଏବଂ ନିଖିଲ୍ କିତୁରି ପ୍ରମୁଖ ଏହି ପୁରସ୍କାର ଲାଭ କରିଚନ୍ତି

ଏଥିରେ ଦୁଇଟି ଆବର୍ଜନା ନିଷ୍କାସନ ପ୍ରକଳ୍ପ ରହିଛି

ସଂସଦର କେନ୍ଦ୍ରୀୟ ହଲ୍ରେ ଏକ ପ୍ରତିନିଧି ଦଳ ନେତାଜ୍ଞୀଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବେ ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଲାଲକିଲ୍ଲାରେ ସୁଭାଷ ଚନ୍ଦ୍ର ବୋଷ ସଂଗ୍ରହାଳୟକୁ ଉଦ୍ଘାଟନ କରିବେ ବୋଷ ଏବଂ ଇଣ୍ଡିଆନ୍ ନେସନାଲ୍ ଆର୍ମୀ ସଂଗ୍ରହାଳୟରେ ସୁଭାଷ ଚନ୍ଦ୍ର ବୋଷ ଏବଂ ଆଇଏନ୍ଏ ସଂପର୍କୀତ ବିଭିନ୍ନ ଚିତକ୍ରଳାକୁ ସ୍ଥାନିତ କରାଯାଇଛି ଇସିଆଇ ନିର୍ବାଚନ କମିଶନଙ୍କ ବୈଷୟିକ ବିଶେଷଜ୍ଞ କମିଟି ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ ଇଭିଏମ୍ରେ ଜାଲିଆତି କରାଯାଇ ପାରିବ ନାହିଁ ବୋଲି ପୁଣି ଦୋହରାଇଛନ୍ତି ନିଜକୁ ସାଇବର ବିଶେଷଜ୍ଞ ଦର୍ଶାଇ ଇଭିଏମ୍ରେ ଜାଲିଆତି କରାଯାଇ ପାରିବ ବୋଲି କହୁଥିବା ଜରେ ବ୍ୟକ୍ତିଙ୍କ ଦାବି ପରିପ୍ରେକ୍ଷୀରେ କମିଟି ଏହା କହିଛି କମିଟି ସଦସ୍ୟମାନେ କହିଛନ୍ତି ଯେ ଭାରତୀୟ ନିର୍ବାଚନ କମିଶନ୍ ବ୍ୟବହାର କରୁଥିବା ଏହି ମେସିନ୍ ୟୁନିଟ୍ଗୁଡ଼ିକୁ ଯେଉଁ କେବୁଲ୍ ମାଧ୍ୟମରେ ସଂଯୋଗ କରାଯାଇଥାଏ ତାହା ସର୍ବସାଧାରଣ ଏହା ଦେଖି ପାରିଥାନ୍ତି ସେମାନେ ମଧ୍ୟ କିହଚନ୍ତି ଯେ ଇଭିଏମ୍କୁ ସଂଯୋଗ କରୁଥିବା କୌଣସି ଯନ୍ତ୍ରାଂଶ ନାହିଁ ଯାହାକୁ ଓୟାର୍ଲେସ୍ କମ୍ୟୁନିକେସନ୍ ଅବା ରେଡିଓ ଫ୍ରିକ୍ୟୁନ୍ସି ମାଧ୍ୟମରେ ଯୋଡ଼ାଯାଇ ପାରିବ ଏକ ବିବୃଭିରେ ନିର୍ବାଚନ କମିଶନ୍ କହିଛନ୍ତି ଯେ ସୂଚାରୁ ରୂପେ କାର୍ଯ୍ୟକରିବା ଏବଂ କାର୍ଯ୍ୟକ୍ଷମ ରଖିବା ପାଇଁ ଇଭିଏମ୍ଗୁଡ଼ିକୁ ନିୟମିତ ଯାଞ୍ଚ ଓ ପରୀକ୍ଷା ନିରୀକ୍ଷା କରାଯାଉଛି

ଯାହା ଫଳରେ ତୀର୍ଥଯାତ୍ରୀମାନେ ଯଥାଶୀଘ ଏହି କରିଡ଼ର ଦେଇ ପବିତ୍ ଗ୍ରରଦ୍ୱାର କରତାରପୁର ସାହିବ୍ ପରିଦର୍ଶନ କରିପାରିବେ ଗତବର୍ଷ ନଭେୟରରେ ଭାରତ ସରକାର କରତାରପୁର କରିଡ଼ର ସ୍ଥାପନ ପାଇଁ ବହୁ ଦିନରୁ ପଡ଼ିରହିଥିବା ପ୍ରସ୍ତାବକୁ ଅନୁମୋଦନ କରିଥିଲେ

ନୈନିତାଲ୍ କେଦାରନାଥ ଗଙ୍ଗୋତ୍ରି ଏବଂ ୟମୁନୋତ୍ରିରେ ପ୍ରବଳ ତୂଷାରପାତ ହୋଇଥିଲା

ଅଧିକାରୀମାନେ କହିଛନ୍ତି ତୁଷାରପାତ ଯୋଗୁଁ କୁନ୍ ଓ ଚାମେଲି ମଧ୍ୟରେ ରିଷିକେଶ୍ ବଦ୍ଦିନାଥ କାତୀୟ ରାଜପଥ ଏବଂ ଅନ୍ୟ କିଛି ସଡ଼କକ୍ ବନ୍ଦ କରିଦିଆଯାଇଛି ପାଶିପାଗ ବିଭାଗ କହିଛି ବର୍ଷା ଏବଂ ତୁଷାରପାତ ଆଉ କିଛି ଦିନ ପାଇଁ ଜାରି ରହିବାର ସମ୍ଭାବନା ଅଛି

ପ୍ରସିଦ୍ଧ ଲେଖକ ଓ ଚଳଚ୍ଚିତ୍ର ନିର୍ଦ୍ଦେଶକ ଗୁଲଜାର ଗତ ସନ୍ଧ୍ୟାରେ ନୂଆଦିଲ୍ଲୀର କ୍ରାତୀୟ ସଂଗ୍ରହାଳୟ ଅଡିଟୋରିୟମ୍ରେ ଆୟୋକିତ ଏକ ନିରାଡ଼ାମ୍ଘର ଉହବରେ ଏହି ପୁରସ୍କାର ପ୍ରଦାନ କରିଛନ୍ତି

ମହିଳା ସିଙ୍ଗଲ୍ସରେ ପ୍ରଥମ ରାଉଣ୍ଡରେ ସିନ୍ଧୁ ଚୀନ୍ର ଲି ଜେରୁଞ୍ଜିଙ୍କୁ ଭେଟୁଥିବା ବେଳେ ସାଇନାଙ୍କର ଇଣ୍ଡୋନେସିଆର ଦିନାର୍ ଦ୍ୟା ଆୟୁଷ୍ଟିନ୍ଙ୍କ ସହ ମୁକାବିଲା ହେବ